ରିକଭରି ରେଟ୍ ଦେଶରେ କରୋନା ସଂକ୍ରମିତଙ୍କ ଆରୋଗ୍ୟ ହାର ଦ୍ରତ ଗତିରେ ବୃଦ୍ଧି ପାଇବାରେ ଲାଗିଛି

କେନ୍ଦ୍ର ସରକାର ଥ୍ରୀ ଟି ଟେଷ୍ଟ ଟ୍ରେସ୍ ଏବଂ ଟ୍ରିଟ୍ ଉପରେ ଗୁରୁତ୍ୱ ଦେଉଛନ୍ତି

ଶାହା ରିଭ୍ୟୁ ମିଟିଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଦିଲ୍ଲୀ ଓ ଜାତୀୟ ରାଜଧାନୀ ଅଞ୍ଚଳର କରୋନା ପରିସ୍ଥିତିର ସମୀକ୍ଷା କରିଛନ୍ତି ବୈଠକରେ ଶ୍ରୀ ଶାହା ର୍ୟାପିଡ୍ ଆଷ୍ଟିଜେନ୍ ଟେଷ୍ଟ କିଟ୍ ଆଧାରରେ ଅଧିକ ନମୁନା ପରୀକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି ସେ କହିଛନ୍ତି ସରକାର ଉତ୍ତରପ୍ରଦେଶ ଏବଂ ହରିଆଣାକୁ ଅଧିକ ସଂଖ୍ୟାରେ ଏହି କିଟ୍ ଯୋଗାଇ ଦେବେ ଏହି ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟର୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ୍ ଯୋଗ ଦେଇଥିଲେ

ଏହି କମିଟି ବର୍ତ୍ତମାନର ପରିସ୍ଥିତି ସମୀକ୍ଷା କରି ଅର୍ଥନୀତିରେ କେଉଁ ଭଳି ସ୍ୱଧାର ଅଣାଯାଇ ପାରିବ ସେ ନେଇ ପ୍ରସ୍ତାବ ଦେବ କୋଭିଡ୍ ମହାମାରୀ ସମୟରେ ତୃଣମୂଳ ସ୍ତରରୁ ବୃହତ୍ ଶିଳ୍ପ ପର୍ଯ୍ୟନ୍ତ ଦେଖାଦେଇଥିବା ଅର୍ଥନୈତିକ ମାନ୍ଦାବସ୍ଥା ଦୃଷ୍ଟିରୁ ଦିଲ୍ଲୀ ସରକାର ଏହି କମିଟି ଗଠନ କରିଛନ୍ତି ଦିଲ୍ଲୀ ବିକାଶ କମିଶନ୍'ର ଉପାଧ୍ୟକ୍ଷ ଜସ୍କିନ୍ ସାହା ଏହି କମିଟିର ମୁଖ୍ୟ ଭାବେ କାର୍ଯ୍ୟ କରିବେ

ସେ କହିଛନ୍ତି ଜାମ୍ମୁ କାଶ୍ମୀର ଏବଂ ଲଦାଖରେ ପାକିସ୍ତାନ ପକ୍ଷରୁ କୌଣସି ପଦକ୍ଷେପ ନିଆଯିବାକୁ ଭାରତ ସମ୍ପର୍ଶ୍ଣ ପ୍ରତ୍ୟାଖ୍ୟାନ କରିଛି ଇତିମଧ୍ୟରେ ଭାରତର ଯେଉଁସବୁ ଅଞ୍ଚଳରେ ପାକିସ୍ତାନ ବେନିୟମ ଭାବେ ଅଧିକାର ସାବ୍ୟସ୍ତ କରୁଛି ସେସବ୍ ଅଞ୍ଚଳ ତ୍ରରନ୍ତ ଖାଲି କରିବାକୁ ଭାରତ ପାକିସ୍ତାନକୁ କହିଛି

ବନ୍ଦେ ଭାରତ ମିଶନ୍ ବିଦେଶରେ କରୋନା ଜନିତ କଟକଣା ଯୋଗୁଁ ଅଟକି ରହିଥିବା ଭାରତୀୟମାନଙ୍କୁ ସ୍ୱଦେଶ ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ଅନନ୍ୟ କାର୍ଯ୍ୟକ୍ରମ ବନ୍ଦେ ଭାରତ ମିଶନ୍ ଚତୁର୍ଥ ପର୍ଯ୍ୟାୟରେ ପହଞ୍ଚିଛି

ବିହାର ଘୁର୍ଣ୍ଣିଝଡ଼ ବିହାରରେ କରୋନା ସଫକ୍ରମଣ ଅପେକ୍ଷା ଚଳିତ ସପ୍ତାହରେ ବଜ୍ରପାତରେ ଅଧିକ ଲୋକ ପ୍ରାଣ ହରାଇଛନ୍ତି

ପୁଲିସ୍ ମୃତ ଉତ୍ତର ପ୍ରଦେଶରେ ଏକ ଚଢ଼ାଉ ଚାଲିଥିବା ବେଳେ ଅପରାଧିମାନେ ଅଚାନକ ଗୁଳି ଚାଳନା କରିବା ବେଳେ ଆଠ ଜଣ ପୋଲିସ୍ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ସୂଚନା ମିଳିଛି ମୃତକମାନଙ୍କ ମଧ୍ୟରେ ଡେପୁଟି ଏସ୍ପି ଦେବେନ୍ଦ୍ର ମିଶ୍ର ଏସ୍ଓ ମହେଶ ଯାଦବ ଜଣେ ସବ୍ ଇନ୍ନପେକ୍ର ଏବଂ ଅନ୍ୟ ପାଞ୍ଚ ଜଣ କନେଷ୍ଟବଳ ଘଟଣା ସ୍ଥଳରେ ପ୍ରାଣ ହରାଇଛନ୍ତି ଏଥିରେ ଦଶରୁ ଅଧିକ ପୁଲିସ୍ କର୍ମୀ ଗୁରୁତର ଆହତ ହୋଇଥିବାବେଳେ ସେମାନଙ୍କୁ ନିକଟସ୍ଥ ହସିଟାଲ୍ରେ ଭର୍ତ୍ତି କରାଯାଇଛି ଘଟଣା ସ୍ଥଳରେ ପୋଲିସ୍ ଏସ୍ପି ଏବଂ ଫରେନ୍ସିକ୍ ଦଳ ପହଞ୍ଚିଛନ୍ତି

ଝାଡ଼ଖଣ୍ଡ ଶ୍ରାବଣୀମେଳା କରୋନା ମହାମାରୀକୁ ଦୃଷ୍ଟିରେ ରଖି ଝାଡ଼ଖଣ୍ଡ ସରକାର ଦେଓଘରରେ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ଶ୍ରାବଣୀମେଳାକୁ ସ୍ଥଗିତ ରଖିବାକୁ ନିଷ୍ପଭି ନେଇଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ କହିଛନ୍ତି କରୋନା ମହାମାରୀ ସମୟରେ ଏଭଳି ମେଳା ଆୟୋଜନ କରିବା ବିପଦଜ୍ଞନକ ସାବ୍ୟସ୍ତ ହେବ ତେବେ ଗୋଡ଼ା ସାଂସଦ ନିଶିକାନ୍ତ ଦୁବେ ଝାଡ଼ଖଣ୍ଡ ସରକାରଙ୍କ ଏହି ନିଷ୍ପଭିକୁ ହାଇକୋର୍ଟ୍ରେ ଚ୍ୟାଲେଞ୍ଜ କରିଛନ୍ତି ଏବଂ ହାଇକୋର୍ଟ ଆଜି ଏହି ମାମଲା ଶୁଣାଣି କରିବେ ତେବେ ଦେଓଘର ଏବଂ ଦୁମୁକା ଜିଲ୍ଲାର ଡେପୁଟି କମିଶନର୍ମାନଙ୍କୁ ମୁଖ୍ୟମନ୍ତ୍ରୀ ଏ ସମ୍ପର୍କୀତ ମାର୍ଗଦର୍ଶିକା ଭିଡ଼ିଓ କନ୍ଫରେନ୍ସିଂ କରିଆରେ ଅବଗତ କରାଇଛନ୍ତି ଆମ ଆକାଶବାଣୀ ସମ୍ବାଦଦାତା ଜଣାଇଛନ୍ତି ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଦୃଷ୍ଟିରୁ ରାଜ୍ୟ ସରକାର ଏଭଳି ମେଳା ଆୟୋଜନ ସପକ୍ଷରେ ନଥିବା ବେଳେ ସାଂସଦ ନିଶିକାନ୍ତ ଦୁବେ ଏହାର ବିରୋଧ କରିଚ୍ଛନ୍ତି

ବିଦେଶ ମନ୍ତ୍ରଶାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଟ୍ରିବ୍ୟୁନାଲ୍ ଭାରତୀୟ ପକ୍ଷଙ୍କୁ ଜୀବନହାନୀ ସମ୍ପଭି ନଷ୍ଟ କ୍ୟାପଟେନ୍ ଏବଂ ଅନ୍ୟ ସଦସ୍ୟମାନଙ୍କ କ୍ଷତିପ୍ରରଣ ଦେବା ପାଇଁ ନିଷ୍ପଭି ନେଇଛନ୍ତି ତେବେ କ୍ଷତିପୂରଣ ପରିମାଣ କେତେ ରହିବ ସେ ନେଇ ଉଭୟପକ୍ଷ ଆଲୋଚନା କରିବାକୁ ଟ୍ରିବ୍ୟୁନାଲ୍ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା କରୋନା ଓଡ଼ିଶାରେ କରୋନା ପରିସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି

ସମ୍ପୃକ୍ତ ସଂକ୍ରମିତମାନଙ୍କୁ ଓଡ୍ରାଫ୍ ସହାୟତାରେ କଟକ ଏବଂ ଭୁବନେଶ୍ୱର ସ୍ଥିତ କୋଭିଡ୍ ହସ୍କିଟାଲ୍କୁ ସ୍ଥାନାନ୍ତରିତ କରାଯାଇଥିବା କଣାପଡ଼ିଛି

ଏଥିରେ ଅନେକ ଲୋକ ନିଖୋଜ ରହିଥିବା ଜଣାପଡ଼ିଛି

ସେହି ଅଞ୍ଚଳରେ ଅ ବ୍ୟବହୃତ ଖଣିରୁ ଜେଡ୍ ସଂଗ୍ରହ ପାଇଁ ଲୋକମାନେ ଏକତ୍ରିତ ହୋଇଥିବାବେଳେ ଏଭଳି ଅଘଟ ଘଟିଥିବା ଜଣାପଡ଼ିଛି

ଗତକାଲି ବିଭାଗୀୟ ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ଏହାକୁ ଉନ୍କୋଚନ କରିଛନ୍ତି ଏହି ସ୍ୱଚୀରେ ଶିକ୍ଷକମାନେ କେଉଁ ଜ୍ଞାନକୌଶଳ ଏବଂ ସାମାଜିକ ଗଣମାଧ୍ୟମ ବ୍ୟବହାର କରିବେ ଓ ଛାତ୍ରଛାତ୍ରୀମାନେ ଘରେ ରହି କିଭଳି ଏଗୁଡ଼ିକ ସହଜରେ ପାଇପାରିବେ ତାହା କୁହାଯାଇଛି